ସେଣ୍ଟର ଷ୍ଟେଟ୍ ଫୁଡ୍ ପର୍ବପର୍ବାଣୀ ରତୁରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ପିଆଜ ଡାଲି ଖାଇବା ତେଲ ଓ ତୈଳବୀଜ ଆଦି ଉଚିତ ମୂଲ୍ୟରେ ଯୋଗାଇଦେବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି ଏହି ବ୍ୟବସାୟ ସହ ସଂପୃକ୍ତ ଥିବା ପାଇକାରୀ ବ୍ୟବସାୟୀ ରପ୍ତାନୀ ଆମଦାନୀକାରୀ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ସହିତ ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ନିୟମିତ ଭାବେ ବୈଠକ କରି ଏସବୁ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ନିକଟରେ ଏକ ବୈଠକରେ ଏକ ଗୋଷ୍ଠୀ ଗଠନ କରାଯାଇଛି ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧି ରହିଛନ୍ତି ଏହି ଗୋଷ୍ଠୀ ମହକୁଦକାରୀ କଳାବଜାରୀ ଓ ଅସାଧୁ କାରବାରରେ ଲିପ୍ତ ବ୍ୟବସାୟୀ ତଥା ଯୋଗାଶକାରୀଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବ କେନ୍ଦ୍ର ଯୋଗାଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କମିଟି ଡାଲି ପିଆଜ ଟମାଟୋ ଓ ତୈଳବୀଜର ମ୍ବଲ୍ୟବୃଦ୍ଧି ଘଟଣାର ସମୀକ୍ଷା କରିଛି ଯୋଗାଣ ବ୍ୟବସ୍ଥାକୁ ସୁସଂହତ କରିବା ସହ ଲୋକେ ଯେପରି ଉଚିତ ମୂଲ୍ୟରେ ଏହାକୁ ପାଆନ୍ତୁ ସେଥିପାଇଁ ନାଫେଡ଼ ଡିଜିଏଫ୍ଟି ଏବଂ ଅନ୍ୟାନ୍ୟ ସରକାରୀ ଯୋଗାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ଖରିଫ୍ ପିଆଜ ବଜାରକୁ ଆସିବା ଆରମ୍ଭ କରିଛି ଫଳରେ ପିଆଜ ମୂଲ୍ୟ ହ୍ରାସ ପାଇବ ବୋଲି ଯୋଗାଣକାରୀ ସଂସ୍ଥାର ପ୍ରତିନିଧ୍ୟମାନେ କହିଛନ୍ତି ସ୍କ୍ରତି ଇରାନୀ କେନ୍ଦ୍ରମନ୍ତ୍ରୀ ସ୍କତି ଇରାନୀ କହିଛନ୍ତି ଯେ ମହିଳା ଏବଂ ଶିଶୁମାନଙ୍କୁ ସୁରକ୍ଷା ପାଇଁ ସରକାର ଯେଉଁସବୁ ଆଇନ କରିଛନ୍ତି ତାହାକୁ କର୍ପୋରେଟ୍ ଜଗତରେ କାର୍ଯ୍ୟକାରୀ କରିବା ବେଶ୍ ଆହ୍ୱାନମୂଳକ ହୋଇଛି ଯେଉଁ ପିତାମାତାମାନେ ଚାକିରି କରିଛନ୍ତି ସେମାନଙ୍କୁ ସନ୍ତାନ ଜନ୍ମ ଓ ଲାଳନପାଳନ ପାଇଁ ମାତୃତ୍ୱ ଓ ପିତୃତ୍ୱ ଛୁଟି ପ୍ରଦାନ ସହ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି ସେହିଭଳି ଅଶ୍ଳୀଳ ଚିତ୍ର ଓ ବିଜ୍ଞାପନରେ ଶିଶୁମାନଙ୍କୁ ବ୍ୟବହାର କରାଯାଉଥିବାରୁ ତାହାକୁ ରୋକିବାକୁ ମଧ୍ୟ ସରକାର ପ୍ରଥମଥର ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ସେ କହିଚ୍ଛନ୍ତି ଅମିତ୍ ଖରେ ସୂଚନା ଓ ପ୍ରସାରଣ ସଚିବ ଅମିତ ଖରେଙ୍କୁ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟର ସ୍କୁଲ୍ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି

କୋର୍ଟ୍ ଚିଦମ୍ଘରମ୍ ଆଇଏନ୍ଏକ୍ ମିଡିଆ କଳାଧନ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦମ୍ବରମ୍ଙ୍କୁ ଜେରା କରିବା ପାଇଁ ଦିଲ୍ଲୀ ଅଦାଲତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି

ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହର ତିହାର କେଲ୍ ଯାଇ ଆଜି ଶ୍ରୀ ଚିଦମ୍ବରମ୍ଙ୍କୁ ଜେରା କରିବାକୁ ଅନୁମତି ଦେଇଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ତାଙ୍କୁ ଗିରଫ୍ କରିବା ପାଇଁ ମଧ୍ୟ କହିଛନ୍ତି

ଇସିଆଇ ଆଡ୍ଭର୍ଟାଇଜମେଣ୍ଟ ନିର୍ବାଚନ ଦିନ କିମ୍ବା ଏହାର ଦିନକ ପୂର୍ବରୁ ଖବର କାଗଜରେ ବିଜ୍ଞାପନ ଦେବାକୁ ହେଲେ ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନ କମିଶନଙ୍କ ଅନୁମତି ନେବାକୁ ପଡ଼ିବ ମହାରାଷ୍ଟ୍ର ଓ ହରିଆଣା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଏହି କଟକଶା ଲାଗୁ କରିଛନ୍ତି କମିଶନଙ୍କ ବିନା ଅନୁମତିରେ କୌଣସି ରାଜନୈତିକ ଦଳ ଏହି ଦୁଇଦିନ ଖବରକାଗଜରେ ବିଜ୍ଞାପନ ଦେଇପାରିବେ ନାହିଁ

ଏହି ଦୁଇଦିନ ବିଜ୍ଞାପନ ଦେବାକୁ ଚାହୁଁଥିବା ରାଜନୈତିକ ଦଳ ପ୍ରକାଶନ ପୂର୍ବରୁ ସଂପୃକ୍ତ ରାଜ୍ୟ କିମ୍ବା କ୍ରିଲ୍ଲାସ୍ତରରେ ଥିବା ଗଶମାଧ୍ୟମ ପ୍ରମାଣନ ଓ ପର୍ଯ୍ୟବେକ୍ଷଣ କମିଟିଠାରୁ ଆଗୁଆ ଅନୁମତି ନେଇପାରିବେ ବୋଲି ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ନିର୍ବାଚନ ଦିନ କିମ୍ବା ତା' ପୂର୍ବଦିନ ଛପା ଗଣମାଧ୍ୟମରେ ବିଜ୍ଞାପନ ଦେଇ କେତେକ ରାଜନୈତିକ ଦଳ ବିଭ୍ରାନ୍ତିକର ଏବଂ ଆପଭିଜନକ ତଥ୍ୟ ରଖିଥିବାର ଘଟଣାକୁ ବିଚାରକୁ ନେଇ ନିର୍ବାଚନ କମିଶନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି ଏନ୍ଜିଟି କ୍ରପ୍ ବର୍ଣ୍ଣିଂ ଜମିରେ ନଡ଼ା ପୋଡ଼ି ଯୋଗୁଁ ହେଉଥିବା ବାୟୁ ପ୍ରଦୂଷଣ ସଂପର୍କରେ ଦୈନିକ ରିପୋର୍ଟ ଦେବାକୁ ଜାତୀୟ ସବୁଜ ପ୍ରାଧିକରଣ ଉତ୍ତରପ୍ରଦେଶ ହରିଆଣା ଓ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏହି ତିନି ରାଜ୍ୟର ଜଣେ ଲେଖାଏଁ ଅଧିକାରୀ ପ୍ରତିଦିନ ବାୟୁ ପ୍ରଦୃଷଣର ମାତ୍ରା ସଂପର୍କରେ ପ୍ରାଧିକରଣକୁ ଅବଗତ କରାଇବେ ନଡ଼ାରେ ନିଆଁ ଲଗାଇବା ଫଳରେ ଯେଉଁ ବାୟୁ ପ୍ରଦୃଷଣ ହେଉଛି ତଦ୍ୱାରା ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ଗୁରୁତର ପରିସ୍ଥିତି ସୂଷ୍ଟି ହୋଇଛି ଏହା ଦ୍ୱାରା ଲୋକେ ବିଭିନ୍ନ ପ୍ରକାର ମାରାତ୍ମକ ବ୍ୟାଧିରେ ଆକ୍ରାନ୍ତ ହେଉଛନ୍ତି

ନଡ଼ା ସମସ୍ୟାରୁ ଚାଷୀଙ୍କୁ ମୁକ୍ତ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କୌଶଳ ଉପଲହ୍ଧ ହେଉନଥିବାରୁ ସେମାନେ ବାଧ୍ୟ ହୋଇ ଏଥିରେ ନିଆଁ ଲଗାଇ ଦେଉଛନ୍ତି ତେଣୁ ସେମାନଙ୍କୁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦେବା ଉପରେ ପ୍ରାଧିକରଣର ଅଧ୍ୟକ୍ଷ ଜଷ୍ଟିସ୍ ଆଦର୍ଶକୁମାର ଗୋଏଲ୍ ଗୁରୁତ୍ୱାରୋପ କରିଛନ୍ତି

ଏଥିପାଇଁ ଆବଶ୍ୟକ ଅତିରିକ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ଉଚିତ ବୋଲି ସେ କହିଛନ୍ତି

ଟର୍କି ଆର୍ମ ତ୍ରୁର୍କୀ ପକ୍ଷରୁ ଉତ୍ତର ସିରିଆରେ ଅନୁପ୍ରବେଶ କରାଯିବା ଘଟଣାରେ ବ୍ରିଟେନ୍ ଏବଂ ସ୍ୱେନ୍ ଅନ୍ୟ କେତେକ ପାଶ୍ଚାତ୍ୟ ଶକ୍ତି ସହ ମିଶି ସେ ଦେଶକୁ ଅସ୍ତ୍ରଶସ୍ତ ଓ ସାମରିକ ଉପକରଣ ରପ୍ତାନୀ ବନ୍ଦ କରିଛନ୍ତି ବ୍ରିଟେନ୍ର ବୈଦେଶିକ ସଚିବ ଡମିନିକ୍ ରାବ୍ କହିଛନ୍ତି ଯେ ଅନ୍ୟାଦେଶ ପର୍ଯ୍ୟନ୍ତ ତ୍ରୁର୍କୀକୁ ସାମରିକ ଉପକରଣ ଯୋଗାଣ ବନ୍ଦ ରହିବ ସେହିଭଳି ତୁର୍କୀକୁ ଅଧିକ ଅସ୍ତ୍ରଶସ୍ତ ରପ୍ତାନୀ କରୁଥିବା ସ୍କେନ୍ ମଧ୍ୟ ଅନୁର୍ପ ପଦକ୍ଷେପ ଗ୍ରହଣ କରିଛି ସିରିଆରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ସ୍ୱେନ୍ ତୁର୍କୀକୁ ପରାମର୍ଶ ଦେଇଛି ସ୍ୱୀଡେନ୍ ମଧ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହ ଯୋଗଦେଇ ତୁର୍କୀ ବିରୋଧରେ ସାମରିକ କଟକଣା ଜାରି କରିଛି ରୁଷ୍ କହିଛି ଯେ ସିରିଆ ଓ ତୂର୍କୀ ସୈନ୍ୟ ଯେଉଁଠି ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ସେଠାରେ ଉତ୍ତେଜନା ହ୍ରାସ ପାଇଁ ରୁଷିଆ ସୈନ୍ୟମାନେ ପଇଁତରା ମାରୁଛନ୍ତି ସିରିଆ ସୈନ୍ୟମାନେ ତୁର୍କୀ ନିୟନ୍ତ୍ରଣରୁ ମନ୍ବିଜ୍ ସହରକୁ ମୁକ୍ତ କରିବା ପରେ ସେଠାରେ ରୁଷିଆ ସୈନ୍ୟମାନେ ମୁତୟନ ହୋଇଛନ୍ତି

ଚଣ୍ଡୀଗଡ଼ ଚେନ୍ନାଇ ଦିଲ୍ଲୀ ହାଇଦ୍ରାବାଦ ଇନ୍ଦୋର ମୁମ୍ବାଇ ପୁଣେ ସିଲ ଏବଂ ତ୍ରିଭେନ୍ଦ୍ରମ ସହରରେ ଏହି କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା କରାଯିବ ଗଣମାଧ୍ୟମ ଏବଂ ମନୋର୍ଚ୍ଚନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ଏହି ପ୍ରତିଷ୍ଠାନଗୁଡ଼ିକରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଅନ୍ତର୍ଜାତୀୟ ବଜାରକୁ ଚାହିଁ ଦକ୍ଷତା ବିକାଶ ସମ୍ଭନ୍ଧୀୟ ଜ୍ଞାନକୌଶଳ ଆଧାରରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ

କାଶ୍ମୀର ଡିଭିଜନ୍ର ଡିଭିଜ୍ନାଲ୍ କମିଶନର୍ ବସିର୍ ଅହମ୍ମଦ୍ ଖାଁ ଏହା କହିଛନ୍ତି ତେବେ କେଉଁ କେଉଁ ସ୍ଥାନରେ ଏହି ପିସିଓଗୁଡ଼ିକ ସ୍ଥାପନ କରାଯିବ ତାହା ଚୂଡ଼ାନ୍ତ କରାଯାଉଛି ଏହି ସଂକ୍ରାନ୍ତୀୟ ସବୁ ତାଲିକା ବିଏସ୍ଏନ୍ଏଲ୍କୁ ଯୋଗାଇ ଦିଆଯାଇଛି ଏବଂ ଆସନ୍ତାକାଲିଠାରୁ ପିସିଓ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଯିବ

ଗ୍ରିନ୍ ରେଲଓ୍ଜେକ୍ ଜାତୀୟ ସବୁଜ ପ୍ରାଧିକରଣ ଏନ୍ଜିଟି ଭାରତୀୟ ରେଳବାଇକୁ ପ୍ରଦୃଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛି ମାଲ୍ ବୋଝେଇ ଏବଂ ଖଲାସ ସମୟରେ ହେଉଥିବା ପ୍ରଦୃଷଣକୁ ନିୟନ୍ତ୍ରଣ କରିବା ପାଇଁ ଏନ୍ଜିଟି ଅଧ୍ୟକ୍ଷ ଜଷ୍ଟିସ୍ ଆଦର୍ଶକୁମାର ଗୋଏଲ୍ ଏହି ନିର୍ଦ୍ଦେଶ ଦେଇଛନ୍ତି ବିଶେଷକରି ଉତ୍ତରପ୍ରଦେଶର ଫଇକାବାଦରେ ଥିବା ରେଳ ଗୋଦାମ ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି

ଟ୍ୱିଟ୍ କରି ଶ୍ରୀ ମୋଦୀ ଲୋକମାନଙ୍କର ମତାମତ ମାଇ ଗଭ୍ ଓପନ୍ ଫୋରମ୍ ଓ ନମୋଆପ୍ ଜରିଆରେ ଜଣାଇବା ପାଇଁ ନିବେଦନ କରିଛନ୍ତି

ରେକର୍ଡ କରାଯାଇଥିବା କେତେକ ବାର୍ତ୍ତାକୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ପ୍ରସାରଣ କରାଯିବ

ପରବର୍ତ୍ତୀ ରାଉଣ୍ଡ ରବିନ୍ ଲିଗ୍ ମ୍ୟାଚ୍ରେ ଆଜି ଭାରତ ଅଷ୍ଟ୍ରେଲିଆ ସହିତ ଖେଳିବ ଫୁଟ୍ବଲ୍ କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମ୍ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ଗ୍ରପ୍ ଇ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି ଉଭୟ ଦଳ ପରସ୍କରକୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ